ଦୈନନ୍ଦିନ ଜୀବନରେ ଲୋକମାନେ ଶାରିରୀକ କାର୍ଯ୍ୟକଳାପ ଓ କ୍ରୀଡ଼ାକୁ ଆପଣାଇବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ଆଜି ନ୍ତଆଦିଲ୍ଲୀଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ସୁସ୍ଥ ଓ ସବଳ ରହିବାର ଶପଥପାଠ କରାଇବେ ଗତ ରବିବାର ଦିନ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ସୁସ୍ଥ ସବଳ ରହିବା ଦିଗରେ ବ୍ରତୀ କରାଇବା ଉଦ୍ଦେଶ୍ୟରେ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଥିଲେ ଫିଟ୍ ଇଣ୍ଡିଆ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ଅନେକ କ୍ରୀଡ଼ାବିତ୍ ପ୍ରଶଂସା କରିଛନ୍ତି ଆକାଶବାଣୀ ସହ ସାକ୍ଷାତକାର ବେଳେ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀର କହିଛନ୍ତି ଖେଲୋ ଇଣ୍ଡିଆ ଭଳି ଏହା ଏକ ବଡ଼ ଧରଣର ଅଭିଯାନ ଦେଶରେ ସ୍ରସ୍ଥ ସବଳ ରହିବା ସଂସ୍କୃତି ବୃଦ୍ଧି ପାଉଥିବା ବିଷୟ ପ୍ରତି ସେ ଆନନ୍ଦ ପ୍ରକାଶ କରିଛନ୍ତି ସେ କହିଛନ୍ତି ଜଣେ ଉତ୍ତମ କ୍ରୀଡ଼ାବିତ୍ ଭାବେ ସୁସ୍ଥସବଳ ରହିବା ନିହାତି ଜରୁରୀ ଆମର ସମ୍ଭାଦଦାତା ଜଣାଇଛନ୍ତି ଯେ ବର୍ତ୍ତମାନ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ଯତ୍ନ ଉପଲହ୍ଧତା ଓ ମାନ ତାଲିକାରେ ଉପରକୁ ଉଠିଛି ଏବଂ ଏହି ଉଦ୍ୟମ ଦେଶର ପାହ୍ୟାକୁ ଆହୁରି ଉପରକୁ ଉଠାଇବ

ମଲ୍କ ଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ୍ ଦୀପା ମଲ୍ଲୀଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପ୍ରଦାନ କରାଯିବ ଭାରତୀୟ କ୍ରିକେଟ୍ ଦଳର ଅଲ୍ରାଉଣ୍ଡର ରବୀନ୍ଦ୍ର କାଡେଜା ଫୁଟବଲ ଖେଳାଳି ଗୁର୍ପ୍ରୀତି ସିଂହ ସାନ୍ଧୁ ହକି ଖେଳାଳି ଚିଙ୍ଗ୍ ଲେନ୍ ସାନା କାଙ୍ଗୁଜମ୍ ଦୌଡ଼କୁଦ ଖେଳାଳି ମହମ୍ମଦ ଆନସ ହେପ୍ଟାଥଲନ୍ କ୍ରୀଡ଼ାବିତ୍ ସ୍ୱପ୍ନା ବର୍ମମ୍ ଓ ବନ୍ଧୁକ ଚାଳକ ଅଞ୍ଜୁମ ମୁଦ୍ଗିଲ୍ ଆଦି କ୍ରୀଡ଼ାବିତ୍ମାନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ

କ୍ୟାବିନେଟ୍ କେନ୍ଦ୍ର ସରକାର ବିଦେଶୀ ଏକକ ବ୍ରାଣ୍ଡ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଏଫ୍ଡିଆଇ ନିୟମର ସଂଶୋଧନ କରିବା ସହିତ ଠିକା ଭିଭିରେ ଉତ୍ପାଦନ ଓ କୋଇଲା ଉତ୍ତୋଳନ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ପ୍ରଦାନ କରିଛନ୍ତି ଗତ ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ପରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋୟଲ୍ କହିଛନ୍ତି କୋଇଲା ଉତ୍ତୋଳନ ଓ ଆନୁଷଙ୍ଗୀକ ଭିତ୍ତିଭୂମି କ୍ଷେତ୍ରରେ ସ୍ୱୟଂଚାଳିତ ମାର୍ଗରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି

ଶ୍ରୀ ଜାଭଡେକର କହିଛନ୍ତି ଏହି ସବ୍ସିଡି ଅର୍ଥ ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ୍ ଖାତାରେ ଜମା କରାଯିବ ଆସାମ୍ ଏନ୍ଆର୍ସି ଆସାମ ସରକାର କହିଛନ୍ତି ଚୂଡ଼ାନ୍ତ ନାଗରୀକ ପଞ୍ଜିକାରେ ନାମନଥିବା ଲୋକମାନଙ୍କୁ ନାଗରିକତ୍ୱ ପ୍ରମାଣ କରିବା ପାଇଁ ସୁଯୋଗ ଦିଆଯିବ ରାଜ୍ୟର ଘରୋଇ ଓ ରାଜନୈତିକ ବିଭାଗ ଅତିରିକ୍ତ ମ୍ରଖ୍ୟ ଶାସନ ସଚିବ କ୍ରମାର ସଞ୍ଜୟ କ୍ରିଷ୍ଣ ଆକାଶବାଣୀ ସହ ସାକ୍ଷାତକାର ବେଳେ କହିଛନ୍ତି ଆସନ୍ତା ମାସ ପହିଲାରୁ ରାଜ୍ୟର ଦୁଇଶହ ବିଦେଶୀ ନାଗରୀକମାନଙ୍କ ପାଇଁ ପ୍ରାଧିକରଣ କାର୍ଯ୍ୟକ୍ଷମ ହେବ ସେ କହିଛନ୍ତି ଜାତୀୟ ନାଗରୀକ ପଞ୍ଜିକାରେ ନାମ ନଥିବା ବ୍ୟକ୍ତିମାନେ ଏହି ପ୍ରାଧିକରଣଗୁଡ଼ିକରେ ଆପଭି ଜଣାଇ ପାରିବେ

ଅଦାଳତଗୁଡ଼ିକ ଜରିଆରେ ଭାରତୀୟ ନାଗରୀକତ୍ୱ ପ୍ରମାଣ କରିପାରିନଥିବା ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ କ'ଣ ପଦକ୍ଷେପ ନିଆଯିବ ତାହା ଉପରେ ସରକାର ପରେ ନିଷ୍ପଭି ନେବେ

ଶ୍ରୀନଗର ସ୍ଥିତ ରାଜଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲା ବେଳେ ଏହି ସୁବର୍ଷ୍ଣ ସୁଯୋଗକୁ ଆପଶେଇବା ପାଇଁ ସେ ରାଜ୍ୟର ଯୁବପୀଢ଼ିକୁ ଆହ୍ୱାନ କରିଛନ୍ତି ଜାମ୍ମୁ କାଶ୍ମୀରର ଜନସାଧାରଣଙ୍କ ସାଂସ୍କୃତିକ ଭାଷାଗତ ଓ ଧାର୍ମିକ ପରିଚୟକୁ ନ୍ୟାୟୋଚିତ ଭାବେ ସୁରକ୍ଷିତ ଓ ସଂରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ମଲ୍ଲିକ କହିଛନ୍ତି ଉପତ୍ୟକାରେ ପରିସ୍ଥିତିରେ ଉନ୍ଦତି ଘଟିବାରେ ଲାଗିଛି ଏବଂ ଜୀବନଯାତ୍ରା ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ପ୍ରଶାସନ ପକ୍ଷରୁ କାଶ୍ମୀରର କୁପୁୱାଡ଼ା ଓ ଖଣ୍ଡୱାଡ଼ା ଜିଲ୍ଲାରେ ମୋବାଇଲ୍ ଫୋନ୍ ସଂଯୋଗ ସ୍ଥାପନ କରାଯାଉଛି ଏବଂ ଖୁବ୍ ଶୀଘ୍ର ଏହି ସେବା ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆରମ୍ଭ କରାଯିବ ରାଜନାଥ ଲଦାଖ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲଦାଖ ଗସ୍ତ କରି ଉଚ୍ଚ ପାର୍ବତ୍ୟ ଇଲାକାରେ ଚାଷ ହୋଇପାରୁଥିବା ଫସଲ ଓ ଖାଦ୍ୟଶସ୍ୟକୁ ପ୍ରଦର୍ଶିତ କରୁଥିବା ଏକ ବିଜ୍ଞାନମେଳାକୁ ଉଦ୍ଘାଟନ କରିବେ ଚଳିତ ମାସରେ କାମ୍ମୁ କାଶ୍ମୀଠାରୁ ଅଲଗା ହୋଇ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହା ଶ୍ରୀ ସିଂହଙ୍କର ପ୍ରଥମ ଲଦାଖ ଗସ୍ତ ହେବ ଉଚ୍ଚ ପାର୍ବତ୍ୟ ଅଞ୍ଚଳ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ପକ୍ଷର୍ତ ଏହି ମେଳାର ଆୟୋଜନ କରାଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଲଦାଖର ସ୍ଥାନୀୟ ବାସିନ୍ଦାଙ୍କ ଜୀବନକ୍ ସହଜ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଗବେଷଣା ଉପଲହ କୃଷି ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ଜ୍ଞାନକୌଶଳ ଯୋଗାଇ ଦିଆଯିବ ପ୍ରତିରକ୍ଷା ବିକାଶ ପ୍ରତିଷାନ ଡିଆର୍ଡିଓ ଦ୍ୱାରା ବିକଶିତ କୃଷି ଉତ୍ପାଦଗ୍ରଡ଼ିକ୍ ଏହି ମେଳାରେ ପ୍ରଦର୍ଶିତ ହେବ ଜାମ୍ମ କାଶୁୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନ ପଟ୍ଟ ସେହି ଅଞ୍ଚଳରେ ଦେଖାଦେଇଥିବା ବିପଦ ଆଶଙ୍କା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ସେନା ଅଧିକାରୀଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡ଼ିଛି ୟୁଏସ୍ ଇସ୍ପର ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ୍ ଏସ୍ପର କହିଛନ୍ତି ଆମେରିକା ଓ ଭାରତ ମଧ୍ୟରେ ଭବିଷ୍ୟତ ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଅଧିକ ମିଳିମିଶି କାମ କରିବା ବିଷୟ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥାବାର୍ତ୍ତା କରିଛନ୍ତି

ତେବେ ଏହି କଥାବାର୍ତ୍ତା ସଂକ୍ରାନ୍ତରେ ଶ୍ରୀ ଏସ୍ପର ସବିଶେଷ ଭାବେ କିଛି କହି ନାହାନ୍ତି ନ୍ନଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜାମ୍ମୁ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ସରକାରଙ୍କ ଆଭିମୁଖ୍ୟକୁ ଶ୍ରୀ ଏସପର ସମର୍ଥନ କରିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋଷ କଥାବାର୍ତ୍ତା ଜରିଆରେ ବିବାଦଗୁଡ଼ିକର ସମାଧାନ କରାଯାଉ ବୋଲି ଶ୍ରୀ ଏସପର ମତ ଦେଇଥିବା ଏହି ଇସ୍ତାହାରରେ କୁହାଯାଇଛି ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହା ସେପ୍ଟେମ୍ବର ପହିଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ୍ଙ୍କ ମହାଜନାଦେଶ ଯାତ୍ରାର ସୋଲାପୁରଠାରେ ଅନୁଷ୍ଠିତ ହେଉଥିବା ଶେଷ ଜନସଭାରେ ଯୋଗଦେବେ

ଆଗାମୀ ସେପ୍ଟେମ୍ବର ଅକ୍ଟୋବର ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଶ୍ରୀ ଫଡ଼ନବିଶ୍ ଏହି ଯାତ୍ରା କରୁଛନ୍ତି ଆସନ୍ତା ରବିବାର ଦିନ ତାଙ୍କର ଏହି ଯାତ୍ରା ସୋଲାପୁର କିଲ୍ଲାରେ ଶେଷ ହେବ ଏଇ ମାସ ପହିଲାରେ ବିଦର୍ଭ ଅଞ୍ଚଳର ଅମରାବତୀ କିଲ୍ଲାରୁ ତାଙ୍କ ଏହି ଯାତ୍ରା ଆରମ୍ଭ ହୋଇଥିଲା